ରାଜସ୍ଥାନ ଓ ତେଲଙ୍ଗାନାରେ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି

ପ୍ରେଜ୍ କନ୍ଷ୍ଟିଚୁସନ୍ ଡେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ଦେଶବାସୀଙ୍କ ସହଭାଗିତାରେ ନ୍ୟାୟପାଳିକା କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକା ସମ୍ଭିଧାନକୁ ସୁରକ୍ଷିତ ଓ ମଜବୁତ୍ କରିବାର ଆବଶ୍ୟକତା ରହିଛି ଆଜି ନୂଆଦିଲ୍ଲୀରେ ସୟିଧାନ ଦିବସ ଉପଲକ୍ଷେ ଆୟୋଜିତ ଏକ ସଭାରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ୍ କହିଛନ୍ତି ସମ୍ଭିଧାନ ନାଗରିକମାନଙ୍କୁ କ୍ଷମତାପନ୍ନ କରୁଛି ଏବଂ ନାଗରିକମାନେ ମଧ୍ୟ ସମ୍ଭିଧାନକୁ ସୁରକ୍ଷିତ ରଖି କଥା ଓ କାର୍ଯ୍ୟରେ ଏହାକୁ ପାଳନ କରି ମଧ୍ୟ ସମ୍ଭିଧାନକୁ କ୍ଷମତାପନ୍ନ କରିଛନ୍ତି ସେ କହିଛନ୍ତି ସିୟିଧାନ ହେଉଛି ସ୍ୱାଧୀନ ଭାରତର ନୂଆ ମନ୍ତ ଏହା ଭାରତୀୟମାନଙ୍କୁ ପ୍ରେରଣା ଓ ବଞ୍ଚବାପାଇଁ ଉପାଦାନ ଯୋଗାଉଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ତାଙ୍କ ଉଦ୍ବୋଧନରେ କହିଛନ୍ତି ସମ୍ଭିଧାନ ହେଉଛି ଅବହେଳିତ ଶ୍ରେଣୀର ସ୍ୱର ଏବଂ ସଂଖ୍ୟାଗରିଷ୍ଣ ନାଗରିକମାନଙ୍କର ବିଜ୍ଞତା ଯାହା ସଙ୍କଟ ସମୟରେ ଦେଶବାସୀଙ୍କୁ ଜ୍ଞାନ ପ୍ରଦାନ କରିଥାଏ

ଆଇନ ଓ ନ୍ୟାୟ ମନ୍ତ୍ରୀ ରବୀଶଙ୍କର ପ୍ରସାଦ କହିଛନ୍ତି ଜାତି ଧର୍ମ ବର୍ଷ ଓ ଆର୍ଥକ ସ୍ଥିତି ନିର୍ବିଶେଷରେ ଭାରତୀୟ ଗଣତାନ୍ତିକ ପ୍ରକ୍ରିୟାରେ ସାଧାରଣ ଲୋକମାନଙ୍କ ଅତୁଟ ବିଶ୍ୱାସ ଦେଶର ସାମ୍ଘିଧାନିକ ପ୍ରଶାସନର ସଂଜ୍ଞା ନିର୍ପଣ କରିଛି

ପ୍ରଧାନମନ୍ତ୍ରୀ କହିଛନ୍ତି ସମ୍ଭିଧାନରେ ଥିବା ମ୍ବଲ୍ୟବୋଧକ୍ତ ଆମକ୍ର ଅକ୍ଷରେ ଅକ୍ଷରେ ପାଳନ କରିବାକୃ ହେବ ଗତକାଲି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଲାବେଳେ ଶ୍ରୀ ମୋଦି ସମ୍ଭିଧାନ ବିଷୟ ଉଲ୍ଲେଖ କରିଥିଲେ କର୍ତ୍ତାରପୁର କରିଡର୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ପାକିସ୍ତାନ ସହ ଅନ୍ତର୍ଜାତୀୟ ସୀମାରେ ଥିବା ପଞ୍ଜାବର ଗୁରୁଦାସପୁର କିଲ୍ଲାର ମାନ୍ ଗାଁ ପର୍ଯ୍ୟନ୍ତ ଡେରା ବାବା ନାନକ କର୍ତ୍ତାପୁର ସାହିବ୍ ସଡ଼କ ପଥ କରିଡର୍ର ଆଜି ଶିଳାନ୍ୟାସ କରିବେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହର୍ସିମ୍ରତ୍ କୌର ବାଦଲ୍ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂ ଏହି ଶିଳାନ୍ୟାସ ଉତ୍ସବରେ ଯୋଗ ଦେବେ ପାକିସ୍ତାନରେ କର୍ତ୍ତାରପୁର୍ ଗୁରୁଦ୍ୱାରା ଦରବାର୍ ସାହିବ୍ ଦର୍ଶନ କରିବାକୁ ଯାଉଥିବା ତୀର୍ଥଯାତ୍ରୀମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇବା ସଙ୍ଗେ ସଙ୍ଗେ ଏହି ସଡ଼କ ପଥକୁ ଚାରି ଲେନ୍ ବିଶିଷ୍ଟ କରାଯିବ ଓ ଏଥିସହ ସର୍ଭିସ୍ ଲେନ୍ ସଂଲଗୁ ରହିବ ଏହି ସଡ଼କ ପଥ ନିର୍ମାଣ ହୋଇଯିବା ପରେ ସେଠାକୁ ପର୍ଯ୍ୟଟକମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି

ଗୁରୁ ନାନକ ଦେବ ସେହିଠାରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ନୌବାହିନୀ ମ୍ରଖ୍ୟ ଆଡ୍ମିରାଲ୍ ସ୍ରନୀଲ୍ ଲାମ୍ବା କହିଛନ୍ତି ଭାରତ ପାଇଁ ଯେକୌଣସି ସାମୁଦ୍ରିକ ଆକ୍ରମଣର ମ୍ରକାବିଲା କରିବାକୁ ଦେଶ ବେଶ୍ ସକ୍ଷମ ପିଟିଆଇକୃ ଦେଇଥିବା ସାକ୍ଷାତ୍କାରରେ ନୌବାହିନୀ ମ୍ରଖ୍ୟ କହିଛନ୍ତି ସମ୍ବଦ୍ରରେ ବହ୍ରସ୍ତରୀୟ ପର୍ଯ୍ୟବେକ୍ଷଣ ଓ ନିରାପତ୍ତା ବ୍ୟବସ୍ଥା ଉପକୃଳ ଅଞ୍ଚଳକୃ ସବୁଠୁ ସୁରକ୍ଷିତ ଅଞ୍ଚଳରେ ପରିଣତ କରିଛି

ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଲସ୍କରେ ତୟବା ଓ ତାହା ସହ କଡ଼ିତ ଗୋଷ୍ଠୀ ସମେତ ଯେଉଁମାନେ ଆକ୍ରମଣପାଇଁ ଦାୟି ସେମାନଙ୍କ ଉପରେ କଟକଣା ଲାଗ୍ର କରିବା ଲାଗି ଜାତିସଂଘ ନିରାପଭା ପରିଷଦ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପାକିସ୍ତାନ ଓ ଅନ୍ୟ ଦେଶଗୁଡ଼ିକୁ ଆହ୍ୱାନ ଦେଇଛନ୍ତି

ଆମ ସମ୍ଭାଦଦାତା ଜଣାଇଛନ୍ତି ମାଓବାଦୀମାନେ କିଲ୍ଲା ରିଜର୍ଭ ଗାର୍ଡ଼ ଉପରେ ଆକ୍ରମଣ କରିବାର୍ତ ସଂଘର୍ଷ ଆରମ୍ଭ ହୋଇଥିଲା ସେତେବେଳେ ଯବାନମାନେ କିସ୍ତାରାମ ଅଞ୍ଚଳର ସକ୍ଲର୍ଠାରେ ଖାନତଲାସୀ ଚଳାଇଥିଲେ

ମାଓବାଦୀମାନଙ୍କର ମୃତଦେହ ଓ ବହୁ ପରିମାଣର ଅସ୍ତ୍ରଶସ୍ତ ଘଟଣାସ୍ଥଳର୍ତ ଉଦ୍ଧାର କରାଯାଇଛି

ଭୋଟ୍ଦାତାମାନଙ୍କୁ ନିଜ ଆଡ଼କୁ ଟାଣିବାପାଇଁ ବିଭିନ୍ନ ରାଜନୈତିକ ଦଳର ଟାଣୁଆ ନେତାମାନେ ଭିନ୍ନ ଭିନ୍ନ ସ୍ଥାନରେ ସଭାସମିତିରେ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରଚାର କାର୍ଯ୍ୟ ଶେଷ ହେବାକୁ ଆଉ ଅଞ୍ଚ ସମୟ ବାକି ଥିଲାବେଳେ ଜାତୀୟ ଓ ଆଞ୍ଚଳିକ ସ୍ତରୀୟ ନେତାମାନେ ପ୍ରାଣମୂର୍ଚ୍ଛା ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ସ୍ବତି ଇରାନୀ ଓ ଶାସକ ବିକେପିର ଅନେକ ବରିଷ୍ଣ ନେତା ଗତକାଲି ବିଭିନ୍ନ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇଥିଲାବେଳେ କଂଗ୍ରେସ ନେତା ସଚିନ୍ ପାଇଲଟ୍ କମଳନାଥ ଜ୍ୟୋତିରାଦିତ୍ୟ ସନ୍ଧିଆ ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଗତକାଲି ପ୍ରଚାର ଚଳାଇଥିଲେ ତେଶେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଓ ଆମ୍ ଆଦ୍ମି ପାର୍ଟି ନେତା ଗୋପାଳ ରାଇ ଗତକାଲି ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଉଦ୍ବୋଧନ ଦେଇଥିଲେ ମିଜୋରାମ୍ରେ ତନାଘନା ପ୍ରଚାର କାର୍ଯ୍ୟ ଚାଲିଥିଲାବେଳେ ବିଭିନ୍ନ ପ୍ରସଙ୍ଗ ନେଇ ବଡ଼ ବଡ଼ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଦୋଷାରୋପ ଓ ପ୍ରତିଦୋଷାରୋପ ଚଳେଇଛନ୍ତି ଏଥର ରାଜ୍ୟରେ ବହୁମୁଖୀ ପ୍ରତିଦ୍ୱନ୍ଦିତା ହେଉଥିଲେ ମଧ୍ୟ ଶାସକ କଂଗ୍ରେସ ବିରୋଧିଦଳ ମିକୋ ନ୍ୟାସନାଲ୍ ଫ୍ରଷ୍ଟ ଓ ଜୋରାମ ପିପୁଲ୍ସ ମୁଭ୍ମେଣ୍ଟ୍ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହେଉଛି

ସ୍ୱତନ୍ତ୍ର ଭୋଟ୍ଗ୍ରହଣ କେନ୍ଦ୍ର କାହ୍ନାମୁନ୍ ଗାଁରେ ଭୋଟ୍ଗ୍ରହଣକାରୀ ଦଳଗୁଡ଼ିକ ମୁତୟନ ହୋଇସାରିଛନ୍ତି ତେଣେ ରାଜସ୍ଥାନ ଓ ତେଲଙ୍ଗାନାରେ ମଧ୍ୟ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଭିଲ୍ୱାରାଠାରେ ଏବେ ଉଦ୍ବୋଧନ ଦେଉଥିଲାବେଳେ ଅପରାହ୍ନରେ ଡୁଙ୍ଗରପୁର ଓ କୋଟାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍ଟଚୀ ରହିଛି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରଚାର କରୁଛନ୍ତି କଂଗ୍ରେସ ସଭାପତି ରାହୁଲ୍ ଗାନ୍ଧି ଏବେ ଜୟସସାଲ୍ମର୍ କିଲ୍ଲାର ପୋଖରାନ୍ଠାରେ ଉଦ୍ବୋଧନ ଦେଉଛନ୍ତି

ଜଙ୍ଗଲରେ ଲାଗିଥିବା ନିଆଁରେ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଥିବାବେଳେ ହଜାର ହଜାର ଘରଦ୍ୱାର ଜଳିଯାଇଛି କାର୍ଲିଫର୍ଷିଆ ଜଙ୍ଗଲ ଓ ଅଗ୍ନି ସୁରକ୍ଷା ବିଭାଗ କହିଛି ଅଗ୍ରିସମ ବିଭାଗ ଦ୍ୱାରା ଅନେକ ଦିନ ଧରି ପାଣି ପକାଯିବା ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି

ଆଉ କିଛି ଲୋକ ଜୀବିତ ଥିବାର ଜଣାପଡ଼ିବା ପରେ ନିଖୋଜ ଲୋକଙ୍କ ସଂଖ୍ୟା ପୂର୍ବରୁ ଯାହା କୁହାଯାଉଥିଲା ସେଥିରେ ହ୍ରାସ ଘଟିଛି ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଉଁଶ ଓ ଭଙ୍ଗାରୁକା ଅଂଶ ମଧ୍ୟରୁ ମୃତ ଲୋକମାନଙ୍କର ଦେହାବଶେଷ ଠାବ କରିବାକୁ ପ୍ରଚେଷ୍ଟା ଚଳାଇଛନ୍ତି